ସୋମବାର ଦିନ ଭୋଟ୍ ଗ୍ରହଣ ହେବ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ପ୍ରଧାନମନ୍ତ୍ରୀ ବେକାରୀ ଓ କୃଷକମାନଙ୍କ ସଂକଟକୁ ଉପେକ୍ଷା କରି ଚାଲିଛନ୍ତି

ରାଜ୍ୟର ଉପକୃଳବର୍ତ୍ତୀ ଅଞ୍ଚଳ ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଯୋଗୁଁ ବଡ଼ ବଡ଼ ଗଛମାନ ଉପୁଡ଼ି ପଡ଼ିବା ସହ କଚ୍ଚା ଘରଗୁଡ଼ିକ ସମ୍ପର୍ଶ୍ଣ ନଷ୍ଟ ହୋଇଯାଇଛି ଓ ରାଜ୍ୟରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ଭୁବନେଶ୍ୱର ବିମାନ ବନ୍ଦରଠାରେ ଆଜିଠାରୁ ବିମାନ ସେବା ଆରମ୍ଭ ହେବାର ଆଶା କରାଯାଉଛି ଫନି ଘ୍ରର୍ଷ୍ଣିଝଡ଼ର ପଣ୍ଢିମବଙ୍ଗ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିନାହିଁ ସରକାରୀ କର୍ମକର୍ତ୍ତମାନଙ୍କ କହିବା ଅନୁସାରେ ପଣ୍ଟିମବଙ୍ଗର ଯେଉଁ କିଲ୍ଲାଗୁଡ଼ିକ ଦେଇ ଫନି ଘୂର୍ଷିଝଡ଼ ଅତିକ୍ରମ କରିଛି ସେଠାରେ କେହି ମୃତାହତ ହୋଇ ନାହାନ୍ତି

ଆଜି ସକାଳୁ କୋଲକାତା ବିମାନ ବନ୍ଦରରେ ବିମାନ ଚଳାଚଳ ଆରମ୍ଭ କରିଥିଲା ସିଆଲ୍ଦା ହାଓଡ଼ା ସେକ୍ସନ୍ରେ ଟ୍ରେନ୍ ସେବା ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି ଫନି ଗ୍ରର୍ଷିବାତ୍ୟା ଏବେ ବାଙ୍ଗଲାଦେଶରେ ପହଞ୍ଚିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ପଣ୍ଢିମବଙ୍ଗ ରାଜ୍ୟପାଳମାନଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଖରେ ସମଗ୍ର ଦେଶ କାନ୍ଧକ୍ କାନ୍ଧ ମିଳାଇ ଛିଡ଼ା ହୋଇଛି ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥାବାର୍ତ୍ତା କରି କେନ୍ଦ୍ର ସରକାରଙ୍କ ପକ୍ଷର୍ ସମସ୍ତ ସହାୟତା ପ୍ରଦାନ କରାଯିବାକ୍ ତାଙ୍କ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ପଟ୍ଟନାୟକ କହିଛନ୍ତି ପୁରୀରେ ଘ୍ରର୍ଷିବାତ୍ୟା ସ୍ଥଳଭାଗ ଛୁଇଁଥିବାରୁ ଏହା ବ୍ୟାପକ ରୂପ କ୍ଷତିଗ୍ରସ୍ତ ହୋଇଛି

ଭାରତୀୟ ନୌବାହିନୀ ଓଡ଼ିଶାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି ବିଶାଖାପଟନମରୁ ଓଡ଼ିଶାକୁ ଅତିରିକ୍ତ ରିଲିଫ୍ ସାମଗ୍ରୀ ଓ ଡାକ୍ତରୀ ଦଳ ପଠା ଯାଇଛି ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କ ପାଖକୁ ମାଗଣାରେ ରିଲିଫ୍ ସାମଗ୍ରୀ ପଠାଇବାକୁ ଏୟାର୍ ଇଣ୍ଡିଆ ଘୋଷଣା କରିଛି ଆସାମର କିଲ୍ଲା ପ୍ରଶାସନଗୁଡ଼ିକ ପ୍ରର୍ଷିବାତ୍ୟାକୁ ସମ୍ମୁଖୀନ ହେବା ପାଇଁ ସବୁ ମତେ ପ୍ରସ୍ତୁତ ହୋଇ ରହିଛନ୍ତି

ପିସିଏ କ୍ୟାବିନେଟ୍ ସେସି ଫନି କ୍ୟାବିନେଟ୍ ସଚିବ ପିକେ ସିହ୍ନା ଫନି ଘୂର୍ଷିଝଡ଼ରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଓ ପଣ୍ଢିମବଙ୍ଗର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଏକ ସରକାରୀ ଇସ୍ତାହାରରେ କ୍ରହାଯାଇଛି ଓଡ଼ିଶା ସରକାରଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରି ସମସ୍ତ ସମ୍ଭାବ୍ୟ ଆବଶ୍ୟକୀୟ ସହାୟତା ତୂରନ୍ତ ଯୋଗାଇବାକୃ ସେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକର ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏଥିରେ କୁହାଯାଇଛି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ମାଗଣାରେ ରିଲିଫ୍ ସାମଗ୍ରୀ ପଠାଇବା ପାଇଁ ରେଳବାଇ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପଦକ୍ଷେପ ନେଇଛନ୍ତି ସେହି ରାଜ୍ୟଗୁଡ଼ିକୁ ପଠାଯିବାକୁ ଥିବା ଖାଦ୍ୟପଦାର୍ଥ ଔଷଧ ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପଦାର୍ଥ ପ୍ରସ୍ତତ କରି ରଖାଯାଇଛି ବାତ୍ୟାରେ ରେଳବାଇ ମୌଳିକ ଢାଞାର ବ୍ୟାପକ କ୍ଷତି ଘଟିଛି ଓ ରେଳବାଇ ପକ୍ଷରୁ ମୁଖ୍ୟ ରେଳଲାଇନ୍ଗୁଡ଼ିକୁ ସଫା କରାଯାଇ ଆଜି ଆଂଶିକ ଭାବେ ଟ୍ରେନ୍ ସେବା ଆରମ୍ଭ କରାଯାଇଛି ବନ୍ଦର ଓ ତେିଳ ଶୋଧନାଗାରଗ୍ରଡ଼ିକର କ୍ଷତି ଘଟି ଥିବା ବିଷୟରେ କୌଣସି ଖବର ମିଳିନାହିଁ

ଓଡ଼ିଶାରେ ଶୀଘ୍ର ବିଜୁଳି ସରବରାହ ପୁନଃ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ମନ୍ତ୍ରଣାଳୟକୁ କୁହାଯାଇଛି ଆଜି ସୁଦ୍ଧା ଭୁବନେଶ୍ୱରକୁ ବିଦ୍ୟୁତ୍ ଯୋଗାଉଥିବା ଟ୍ରାନ୍ସମିସନ୍ ଲାଇନ୍ ପୁନଃ ସ୍ଥାପିତ ହେବାର ଆଶା କରାଯାଉଛି ଟେଲି ଯୋଗାଯୋଗ ବିଭାଗ କହିଛି ଆଜି ସୁଦ୍ଧା ଆଂଶିକ ଭାବେ ମୋବାଇଲ୍ ସେବା ପୁନଃ ସ୍ଥାପିତ ହେବ ଇସ୍ତାହାରରେ କୁହାଯାଇଛି ଓଡ଼ିଶାର ପୁରୀ ଭୁବନେଶ୍ୱର ଓ ଅନ୍ୟାନ୍ୟ ଅଞ୍ଚଳରେ ବାତ୍ୟା ଯୋଗୁଁ ଟେଲି ଯୋଗାଯୋଗ ଓ ବିଦ୍ୟୁତ୍ ସରବରାହରେ ନାହିଁନଥିବା କ୍ଷତି ଘଟିଛି ତେବେ ଆଗୁଆ ସତର୍କତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଯୋଗୁଁ ବହୁ ସଂଖ୍ୟାରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ପଠାଇ ଦିଆଯାଇଥିଲା ଓ ସେଥି ଯୋଗୁଁ ବିଶେଷ ଜୀବନହାନୀ ଘଟି ନାହିଁ ପଣ୍ଢିମବଙ୍ଗରେ ବାତ୍ୟାର ପ୍ରଭାବ ସାମାନ୍ୟ ରହିଛି ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି ଓ ଶ୍ରୀକାକୁଲମ୍ ଜିଲ୍ଲାରେ ଫସଲ ଓ ସଡ଼କ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି

କୌଣସି ମହାମାରୀ ବ୍ୟାପିବାକୁ ନ ଦେବା ପାଇଁ ସର୍ବସାଧାରଣ ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞମାନଙ୍କୁ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଉଛି ଫନି ନେଭି ଭୟଙ୍କର ଘୂର୍ଣ୍ଣିଝଡ଼ ଫନି ଦ୍ୱାରା ଓଡ଼ିଶାରେ ନାହିଁନଥିବା କ୍ଷୟକ୍ଷତି ଘଟିବା ପରେ ଭାରତୀୟ ନୌବାହିନୀର ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ ଦ୍ୱାରା ବ୍ୟାପକ ଉଦ୍ଧାର ଓ ଥଇଥାନ କାର୍ଯ୍ୟ କରାଯାଉଛି ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ୍ ର ଫ୍ଲାଗ୍ ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ବ୍ୟକ୍ତିଗତ ଭାବେ ଆଜି ସକାଳେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲି ଦେଖିଛନ୍ତି ଓ ଆଇଏନ୍ଏକ୍ଟ ଚିଲିକା ଯାଇ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି ଇଷର୍ଣ୍ଣ ନାଭାଲ୍ କମାଣ୍ଡ୍ ଦ୍ୱାରା ତ୍ରିମୁଖୀ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ରାଜ୍ୟ ସରକାର ଓ କିଲ୍ଲା ପ୍ରଶାସନ ସହଯୋଗରେ ପୁରୀ ଓ ଏହାର ସହରତଳି ଅଞ୍ଚଳରେ କରାଯାଉଛି ୟୁଏନ୍ ଇଣ୍ଡିଆ ସାଇକ୍ଲୋନ୍ ଭାରତୀୟ ପାଣିପାଗ ବିଭାଗ ଫନି ଘ୍ରର୍ଷିଝଡ଼ ବିଷୟରେ ସଠିକ୍ ଆଗୁଆ ସତର୍କ ସ୍ଟୁଚନା କାରି କରିଥିବାରୁ ଦୁର୍ବିପାକ ହ୍ରାସ ସଂକ୍ରାନ୍ତ ଜାତିସଂଘ ସଂସ୍ଥା ଏହାର ଭ୍ୟୟସୀ ପ୍ରଶଂସା କରିଛି ଭାରତୀୟ ପାଣିପାଗ ବିଭାଗର ସଠିକ୍ ସତର୍କତା ସୂଚନା ଯୋଗୁଁ ଠିକ୍ ସମୟରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇପାରିଥିଲା ଓ ସେଥିପାଇଁ ବହୁ କମ୍ ଜୀବନହାନୀ ଘଟିଛି ଫନି ଘର୍ଷ୍ଣିଝଡ଼ ପୁରୀ ନିକଟରେ ସ୍ଥଳ ଭାଗକୁ ଛୁଇଁଥିଲା କ୍ୟାମ୍ପନିଂ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ଜାମ୍ମୁ କାଶ୍ମୀରର ଲଦାଖ୍ ଓ ଅନନ୍ତନାଗ ନିର୍ବାଚନ ମଣ୍ଡଳୀର ପୁଲୱାମା ଏବଂ ସୋପିଆଁ କିଲ୍ଲାରେ ମଧ୍ୟ ମତଦାନ ହେବ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ଆଜି ଉତ୍ତରପ୍ରଦେଶ ଓ ବିହାରରେ ର୍ୟାଲିମାନ କରିଥିଲେ ସେ ସମାଜବାଦୀ ପାର୍ଟି ବିଏସ୍ପି ଓ କଂଗ୍ରେସକୁ କାତିବାଦୀ ଦୁର୍ନୀତିଗ୍ରସ୍ତ ଓ ନୀତିହୀନ ଦଳ ବର୍ଷ୍ଣନା କରିଛନ୍ତି ତାଙ୍କ ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ସେଗୁଡ଼ିକରୁ ବହୁସଂଖ୍ୟକ ଲୋକମାନେ ଉପକୃତ ହେଉଛନ୍ତି ଆୟୁଷ୍କାନ ଭାରତ କାପାନୀ ମସ୍ତିଷ୍କ ଜ୍ୱରର ଦୂରୀକରଣରେ ଏକ ବଡ଼ ଭୂମିକା ଗ୍ରହଣ କରିଥିବାର ସେ କହିଥିଲେ ବିହାରର ବାଲ୍ଲିକୀ ନଗର ନିର୍ବାଚନ ମଣ୍ଡଳୀରେ ଏକ ର୍ୟାଲିରେ ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଓ ଏହାର ମିତ୍ର ଦଳମାନେ ଲୋକସଭା ନିର୍ବାଚନରେ ପରାକ୍ଷର ଆଭାସ ପାଇବା ପରେ ଏବେ ନିର୍ବାଚନ କମିଶନ୍ଙ୍କୁ ଦୋଷ ଦେଉଛନ୍ତି ବିଜେପି ନେତା ଅମିତ ଶାହା ରାଜନାଥ ସିଂହ ଓ ଯୋଗୀ ଆଦିତ୍ୟନାଥଙ୍କ ସମେତ ନେତାମାନେ ମୋହନଲାଲ୍ଗଞ୍ଜ ଧରହରା ଫୈଜାବାଦ୍ କାଇଜରଗଞ୍ଜ ଓ ଫତେପୁର ଆଦି ସ୍ଥାନରେ ର୍ୟାଲିମାନ କରିଛନ୍ତି

ରାହୁଲ ଗାନ୍ଧି କଂଗ୍ରେସ ସଭାପତି ରାହଲ ଗାନ୍ଧି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେକାରୀ ଓ କୃଷକମାନଙ୍କ ସଂକଟ ଭଳି ପ୍ରସଙ୍ଗକୁ ଉପେକ୍ଷା କରିଛନ୍ତି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗାନ୍ଧି କହିଛନ୍ତି ସନ୍ତାସବାଦର ଦୂଢ଼ ହସ୍ତରେ ଦମନ କରାଯିବ ଓ ୟୁପିଏ ସରକାର ଏନ୍ଡିଏ ସରକାର ତ୍ନୁଳନାରେ ସନ୍ତାସବାଦର ଅଧିକ ଦୂଢ଼ତାର ସହ ମୁକାବିଲା କରିସାରିଛନ୍ତି ତାଙ୍କ ମନ୍ତବ୍ୟ ଉପରେ ବିଜେପି କହିଛି ଶ୍ରୀ ଗାନ୍ଧିଙ୍କ ସାମ୍ଭାଦିକ ସମ୍ମିଳନୀରୁ କଂଗ୍ରେସର ମନୋଭାବ ସ୍ୱଷ୍ଟ ହୋଇଯାଇଛି

ସରକାର କହିଛନ୍ତି ରାୟର ସମୀକ୍ଷା ପାଇଁ ଯେଉଁ ତଥ୍ୟକୁ ଭିଭିକରି ଆବେଦନକାରୀମାନେ ପିଟିସନ୍ ଦାଏର କରିଛନ୍ତି ସେଗୁଡ଼ିକ ଅବୈଧ ଓ ବେଆଇନ୍ ଭାବେ ସଂଗ୍ରହ କରାଯାଇଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ଅରୁଣ ସୌରୀ ଓ ସମାଜସେବୀ ତଥା ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମ୍କୋର୍ଟଙ୍କ ରାୟର ସମୀକ୍ଷା ଲୋଡ଼ି କରିଥିବା ଆବେଦନ ଉପରେ କେନ୍ଦ୍ର ସରକାର ତାଙ୍କର ଜବାବରେ ଏହା କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ ସମସ୍ତ ସମୀକ୍ଷା ପିଟିସନ୍ର ଆସନ୍ତା ସପ୍ତାହରେ ଶ୍ରୁଣାଣି କରିବେ

ଆକି ଖେଳାଯିବାକୁ ଥିବା ଆଉ ଏକ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ବେଙ୍ଗାଲୁରୁଠାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ